ଆସନ୍ତାକାଲି ଖେଳାଯିବ ଦୁଇଟି ସେମିଫାଇନାଲ୍ ମ୍ୟାଚ୍

ଉଜ୍ୱଳା ଯୋଜନାର ସଫଳତା ନେଇ ବିଶ୍ୱର ଅନେକ ପ୍ରତିଷ୍ଷିତ ସଂଗଠନ ଏହାର ଭ୍ୟସୀ ପ୍ରଶଂସା କରିଛନ୍ତି

କୁକୁଡ଼ାମାନଙ୍କୁ ମାରି ପୋତି ଦିଆଯାଉଥିବା ଜଶାପଡ଼ିଛି

ଏହାଛଡା ବଳକା କୁକୁଡା ଖାଦ୍ୟ ସମେତ କୁକୁଡା ଫାର୍ମରେ ରହିଥିବା ପାଶି ଓ ନଡା ନଷ କରିବାକୁ ମଧ୍ଧ ନିର୍ଦେଶ ଦିଆଯାଇଛି

ଶୀତଦିନରେ ଚିଲିକା ଆସିଥିବା ବହିରାଗତ ପକ୍ଷୀଙ୍କ ଦ୍ୱାରା ବ୍ଲାର୍ଡ ଫ୍ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି

ସେହିପରି ସିଭିଲ୍ କୋର୍ଟ ସମ୍ମୁଖରେ ଓକିଲମାନେ ଧାରଣା ଦେବା ସହ କୋର୍ଟ କାର୍ଯ୍ୟକୁ ବନ୍ଦ୍ କରିଦେଇଛନ୍ତି

ଏଥିରେ ଇଂଲଣ୍ ବେଲ୍ଜିୟମ୍ ମଧ୍ଧରେ ମୁକାବିଲା ହେବ